ଏବଂ କେରଳରେ ବନ୍ୟା ପରିସ୍ଥିତି ଗମ୍ଭୀର

ଫ୍ରନେରାଲ ପ୍ରୋସେସନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଶେଷକୃତ୍ୟ ନୂଆଦିଲ୍ଲୀର ସ୍କୃତିସ୍ଥଳଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ଧ ହୋଇଛି ତାଙ୍କର କନ୍ୟା ନମିତା କାଉଲ ଭଟ୍ଟାଚାର୍ଯ୍ୟ ମୁଖାଗ୍ନି ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥତିସ୍ଥଳଠାରେ ଅଟଳଜୀଙ୍କ ପ୍ରତି ତାଙ୍କର ଶେଷ ସମ୍ମାନ ପ୍ରଦର୍ଶନ କରିଛନ୍ତି ସେହିଭଳି ଭୂଟାନର ରାଜା ଜିଗ୍ମେ ଖେସର ୱାଙ୍ଗଚୁକ ଆଫଗାନିସ୍ଥାନର ପୂର୍ବତନ ରାଷ୍ଟ୍ରପତି ହମିଦ୍ କାରଜାଇ ଏବଂ ଶ୍ରୀଲଙ୍କାର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଲକ୍ଷ୍କଣ କିରେଲା ସ୍କୃତିସ୍ଥଳରେ ଉପସ୍ଥିତ ରହି ସେମାନଙ୍କର ଶେଷ ସମ୍ମାନ ଜଣାଇଛନ୍ତି ସ୍ଥଳସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ୱତ ନୌସେନାଧ୍ୟକ୍ଷ ଆଡମିରାଲ ସୁନୀଲ ଲାମ୍ବା ଏବଂ ବାୟୁସେନା ଅଧ୍ୟକ୍ଷ ମାର୍ଶଲ ବିଏସ ଧନୱା ଏହି ମହାନ୍ ନେତାଙ୍କ ପ୍ରତି ସେମାନଙ୍କର ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି ସେହିଭଳି ଲୋକସଭା ବାଚସ୍କତି ସୁମିତ୍ର ମହାଜନ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବିଜେପି ଅଧ୍ୟକ୍ଷ ଅମିତ ଶାହା ବିଜେପିର ବରିଷ୍ଠ ନେତା ଏଲକେ ଆଡଭାନୀ ଓ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଅଟଳଜୀଙ୍କ ପ୍ରତି ସେମାନଙ୍କର ସମ୍ମାନ ପ୍ରଦର୍ଶନ କରିଛନ୍ତି ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀମୋଦିଙ୍କ ନେତୃତ୍ୱରେ ଅଟଳଜୀଙ୍କର ପାର୍ଥବ ଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ବିଜେପି ମୁଖାଳୟରୁ ସ୍କୃତିସ୍ଥଳ ପର୍ଯ୍ୟନ୍ତ ଅଣାଯାଇଥିଲା ଏହି ଶୋଭାଯାତ୍ରାରେ ବିଜେପି ଅଧ୍ୟକ୍ଷ ଅମିତ ଶାହା କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ନେତୃବୃନ୍ଦ ଓ ହକାର ହକାର ସାଧାରଣ ଲୋକ ସାମିଲ ହୋଇଥିଲେ ଜନସାଧାରଣ ଶୋଭାଯାତ୍ରା ଉପରକୁ ଫୁଲ ପକାଇ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିବା ସହ 'ଅଟଳଜୀ ଅମର ରହେ' ଆଦି ସ୍କୋଗାନମାନ ଦେଉଥିଲେ ସ୍କତିସ୍ଥଳଠାରେ ଉତ୍ତରପ୍ରଦେଶ ହରିୟାଣା ଛତିଶଗଡ ମଧ୍ୟପ୍ରଦେଶ ଓ ଦିଲ୍କୀର ମୁଖ୍ୟମନ୍ତ୍ରୀମାନଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ବିଭିନ୍ନ ଦଳର ନେତୃବୃନ୍ଦ ଅନ୍ତେଷ୍ଟ୍ରିକ୍ରିୟା ସମ୍ପନ୍ନ ହେବା ସମୟରେ ଉପସ୍ଥିତ ଥିଲେ

କଣ୍ଡୋଲେନ୍ସ ବାଜପେୟୀଙ୍କ ବିୟୋଗରେ ବିଭିନ୍ନ ଦେଶ ଶୋକ ପ୍ରକାଶ କରିଛନ୍ତି ଆମେରିକା ବ୍ରିଟେନ ରଷିଆ ଜାପାନ ବାଂଲାଦେଶ ଶ୍ରୀଲଙ୍କା ନେପାଳ ଭୁଟାନ୍ ଏବଂ ପାକିସ୍ତାନ ପକ୍ଷରୁ ଶୋକବାର୍ତ୍ତା ପ୍ରକାଶ ପାଇଛି ଆମେରିକା ସ୍ୱରାଷ୍ଟ୍ରମନ୍ତ୍ରୀ ମାଇକେଲ ପୋମ୍ପିଓ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟି ଯୋଗୁଁ ଭାରତ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ୍ ହୋଇଛି ଏକ ଶୋକବାର୍ତ୍ତାରେ ପୋମ୍ପିଓ କହିଛନ୍ତି ଭାରତକୁ ବିଶ୍ୱସ୍ତରୀୟ କରିବା ଏବଂ ଅର୍ଥନୈତିକ ଭାବେ ସଶସ୍ତ କରିବାରେ ବାଜପେୟୀଙ୍କ ଅବଦାନକୁ ଭାରତବାସୀ ସର୍ବଦା ମନେ ରଖିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା କହିଛନ୍ତି ବାଜପେୟୀ ଭାରତର ଅନ୍ୟତମ ପ୍ରମୁଖ ସନ୍ତାନ ଥିଲେ ସେ କହିଛନ୍ତି ବାଂଲାଦେଶବାସୀ ବାଜପେୟୀଙ୍କୁ ବେଶ୍ ସମ୍ମାନ କରିଛନ୍ତି ଏବଂ ତାଙ୍କ ମୃତ୍ୟୁ ବାଂଲାଦେଶ ପାଇଁ ଖୁବ୍ ଦୁଃଖଦ ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବାଜପେୟୀଙ୍କ ମୃତ୍ୟୁରେ ଶୋକପ୍ରକାଶ କରି କହିଛନ୍ତି ଭାରତ ପାକିସ୍ତାନ ସମ୍ପର୍କକୁ ମଙ୍ଗବୁତ କରିବା ପାଇଁ ବାଜପେୟୀଙ୍କ ପଦକ୍ଷେପ ଚିରସ୍କରଣୀୟ ହୋଇ ରହିବ

କେରଳ ରେନ୍ କେରଳରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିବା ସହ ଅନେକ ସ୍ଥାନରେ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି

ଭ୍ ସ୍କଳନ ଯୋଗୁଁ ରାଜ୍ୟର ତ୍ରିସୁର ମାଲାପୁରମ କନ୍ନର ଇଡୁକ୍କୀ ଏବଂ ପାଲାକୁଡ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ଅଧିକ ହୋଇଥିବା କଣାଯାଇଛି

ବର୍ଷା ଯୋଗୁଁ ରେଳପଥ ଓ ଆକାଶପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି

ପିଏମ କେରଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ଙ୍କ ସହ ଟେଲିଫୋନ୍ରେ କଥାବାର୍ଭା କରି ବନ୍ୟା ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ଉଭୟ ନେତା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି

ସୁରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସନ୍ଦିଗ୍ର ସନ୍ତାସବାଦୀମାନେ ସୁରକ୍ଷାକର୍ମୀଙ୍କୁ ଲକ୍ଷ୍ୟ କରି ଏକ ବ୍ୟସ୍ତବହୁଳ ଅଞ୍ଚଳରେ ଏହି ଗ୍ରେନେଡ୍ ଫିଙ୍ଗିଥିଲେ ମାତ୍ର ଏଥିରେ ତିନିକଣ ସାଧାରଣ ନାଗରିକ ଆହତ ହୋଇଛନ୍ତି ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସ୍ଥାନୀୟ ଚିକିହାଳୟରେ ଭର୍ତ୍ତି କରାଯାଇଛି ଏହି ଆକ୍ରମଣ ଲାଗି କୌଣସି ସନ୍ତାସବାଦୀ ସଂଗଠନ ନିଜକୁ ଦାୟୀ କରିନାହିଁ

ବ୍ରଜେଶ ଠାକୁର ସେହି ଏନ୍କିଓର ପରିଚାଳନା କରୁଥିଲେ

ତାଙ୍କ ପତି ବାଳିକା ଆଶ୍ରୟ ଗୃହକୁ ରୀତିମତ ଯାଉଥିବାର ଅଭିଯୋଗ ହେବାରୁ ଗତ ସପ୍ତାହରେ ମଞ୍ଜୁ ବର୍ମା ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ବାଳିକା ଆଶ୍ରୟ ଗୂହରେ ବାଳିକାମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ରହିଛି

ସରକାରୀ ସ୍ନତ୍ରରୁ ମିଳିଥିବା ଖବର ଅନୁସାରେ କାଶ୍ମୀର ଉପତ୍ୟକାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କମ୍ମୁର ଭଗବତୀ ନଗର ମୂଳଶିବିରରୁ ତୀର୍ଥଯାତ୍ରାକୁ ବନ୍ଦ୍ ରଖାଯାଇଛି

କ୍ରିକେଟ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୂତୀୟ କ୍ରିକେଟ ଟେଷ୍ଟ ଆସନ୍ତାକାଲିଠାରୁ ନଟିଂହୋମର ଟ୍ରେଷ୍ଟବ୍ରିକଠାରେ ଆରମ୍ଭ ହେବ